ବଜେଟ୍ ଅଧିବେଶନ ଆଜି ଶେଷ ହେଉଛି

ଭାରତୀୟ ବିମାନ ବାହିନୀରେ ପୁଞ୍ଜି ବ୍ୟୟ କାର୍ଯ୍ୟ କୁଶଳତା ଅଡିଟ୍ ସଫକ୍ରାନ୍ତ ସିଏଜି ରିପୋର୍ଟକ୍ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି ରାଧାକ୍ରିଷ୍ଣନ୍ ଆଜି ରାଜ୍ୟସଭାରେ ଉପସ୍ଥାପନ କରିଥିଲେ

ଆଜି ସକାଳେ ପାର୍ଲାମେଣ୍ଟର ଉଭୟ ସଭାରେ ବିରୋଧୀ ଦଳ ସଦସ୍ୟମାନେ ପାଟିତ୍ରଣ୍ଣ କରିବାର୍ ଦୂଇ ସଭାକୁ ମୁଲତବି ରଖା ଯାଇଥିଲା

ଅନ୍ୟ ପକ୍ଷରେ ଟିଏମ୍ସି ସଦସ୍ୟମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଯାଇ ସ୍କୋଗାନ୍ ଦେଇଥିଲେ ପୂର୍ବତନ ସଦସ୍ୟ ଚୈତନ୍ୟ ପ୍ରସାଦ ମାଝିଙ୍କ ବିୟୋଗରେ ସଭାରେ ଶୋକବ୍ୟକ୍ତ କରାଯାଇଥିଲା ଲୋକସଭାରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ ପ୍ରବଳ ପାଟିତୁଣ୍ଡ କରିବାର ଦେଖାଯାଇଥିଲା ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାଜବାଦୀ ପାର୍ଟି ସଦସ୍ୟ ଧର୍ମେନ୍ଦ୍ର ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପ୍ରସଙ୍ଗ ଉହ୍ରାପନ କରିଥିଲେ ସିଇସି ଇଭିଏମ୍ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋଡା କହିଛନ୍ତି ଅଧିକାଂଶ ରାଜନୈତିକ ଦଳ ଇଲେକ୍ରୋନିକ୍ ଭୋଟିଂ ମେସିନ୍ ଉପରେ ସେମାନଙ୍କର ଆସ୍ଥା ପୁର୍ନସ୍ଥାପନ କରିଛନ୍ତି ନିର୍ବାଚନ କମିଶନର ଅଶୋକ ଲାବାସା ଓ ଅନ୍ୟ ବରିଷ୍ଣ ଅଫିସରମାନଙ୍କ ସହ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିବା ପରେ ଶ୍ରୀ ଅରୋଡା ଅମରାବତୀଠାରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ସେ କହିଛନ୍ତି ଇଲେକ୍ରୋନିକ୍ ଭୋଟିଂ ମେସିନ୍ରେ ଜାଲିଆତି କରିବା ଓ ଇଲେକ୍କୋନିକ୍ ଭୋଟିଂ ମେସିନ୍ ଠିକ୍ ଭାବେ କାମ ନ କରିବା ପୃଥକ ପୃଥକ ବିଷୟ ଏ ପର୍ଯ୍ୟନ୍ତ ଇଲେକ୍ରୋନିକ୍ ଭୋଟିଂ ମେସିନ୍ରେ କାଲିଆତି ହୋଇଥିବାର ପ୍ରମାଣିତ ହୋଇନାହିଁ ଭିଭିପ୍ୟାଟ୍ ସ୍କିପ୍ଗୁଡ଼ିକର ଗଣତି ପାଇଁ ବିଭିନ୍ନ ରାଜନୈତିକ ଦଳର ଦାବି ଉପରେ ଶ୍ରୀ ଅରୋଡା କହିଛନ୍ତି ଭାରତୀୟ ପରିସଂଖ୍ୟାନ ସଂଗଠନ ଓ କ୍ଷାତୀୟ ନମୁନା ସର୍ବେକ୍ଷଣ ସଂଗଠନର ବିଶେଷଜ୍ଞମାନେ ଭିଭି ପ୍ୟାଟ୍ ସ୍ଲିପ୍ ଗଣନା ସଂକ୍ରାନ୍ତ ସେମାନଙ୍କର ରିପୋର୍ଟ ଖୁବ୍ ଶୀଘ୍ର ଦାଖଲ କରିବେ କାଶ୍ମୀର ଗନ୍ଫାଇଟ୍ ଜାଞ୍ଜୁ କାଶ୍ମୀରରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ଲସ୍କରେ ତୟବା ସନ୍ତ୍ରାସବାଦୀ ପ୍ରାଣ ହରାଇଛନ୍ତି ଆଜି ସକାଳୁ ବଡଗାମ୍ ଜିଲ୍ଲାର ୱାଥୁରା ଚିତରଗାମ୍ ନାଓଗାମ୍ ଅଞ୍ଚଳରେ ଏହି ସଂଘର୍ଷ ଘଟିଥିଲା ନିରାପତ୍ତା ସୂତ୍ରରେ କୁହାଯାଇଛି ଯବାମନମାନଙ୍କର ଏକ ମିଳିତ ଦଳ ସନ୍ତାସବାଦୀମାନଙ୍କ ଉପସ୍ଥିତିରେ ଗୁପ୍ତ ସୂଚନା ପାଇବା ପରେ ସମଗ୍ର ଅଞ୍ଚଳକୁ ଘେରଉ କରି କାର୍ଯ୍ୟାନୁଷାନ ଆରମ୍ଭ କରିଥିଲେ ଆକାଶବାଣୀ ସହ ବାଥାବାର୍ତ୍ତା ବେଳେ ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ୍ ସିଂହ କହିଛନ୍ତି ସଂଘର୍ଷ ସମୟରେ ଦୁଇଜଣ ଯାକ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିଲା

ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ସର୍ବଭାରତୀୟ ସ୍ତରରେ ବିଭିନ୍ନ ମିଡିଆ ୟୁନିଟ୍ରେ କାର୍ଯ୍ୟ କରୁଥିବା ଭାରତୀୟ ସୂଚନା ସେବା ଅଫିସରମାନଙ୍କୁ ଏକ ସ୍ୱତନ୍ତ୍ର ମଞ୍ଚ ଯୋଗାଇବା ଏହି ସମ୍ମିଳନୀର ଲକ୍ଷ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅଫିସରମାନେ ଯୋଗାଯୋଗ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ ମନ୍ତ୍ରଣାଳୟ ଏହାର ବିଭିନ୍ନ ମିଡିଆ ୟୁନିଟ୍ଗୁଡ଼ିକୁ ସୁଦୃଢ଼ କରିବାର ଲକ୍ଷ୍ୟ ରଖିଛି ଶ୍ରୋତାମାନଙ୍କ ନିକଟରେ ପହଞ୍ଚିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ସଂକ୍ରାନ୍ତ ଉପାୟଗୁଡ଼ିକ ଉପରେ ସେମାନେ ଆଲୋଚନା କରିବେ ଇଡି ରବର୍ଟ ବାଡ୍ରା ବ୍ୟବସାୟୀ ରବର୍ଟ ବାଡ୍ରା ଆଜି କୟପୁରଠାରେ କ୍ରମାନୃୟରେ ଦ୍ଧିତୀୟ ଦିନ ପାଇଁ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସମ୍ମୁଖରେ ହାଜର ହୋଇଛନ୍ତି ବିକାନିର୍ରେ ସେ କିଣିଥିବା ଜମିକୁ ନେଇ ଉପୁଜିଥିବା ବିବାଦ ଓ ତାଙ୍କର କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟିର ଭୂମିକା ଉପରେ ତାଙ୍କୁ ପଚରାଉଚରା କରାଯାଉଛି ଇଡି ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ଶ୍ରୀ ବାଡ୍ରାଙ୍କୁ ଜେରା କରୁଛି ଗତକାଲି ତାଙ୍କୁ ଆଠ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ତାଙ୍କର ମା' ମୌରିନ୍ଙ୍କୁ ମଧ୍ୟ କିଛି ସମୟ ପାଇଁ ପଚରାଉଚରା କରାଯାଇଥିଲା ଜେରା ପାଇଁ ବାଡ୍ରାଙ୍କ ମା' ପୁନର୍ବାର ଇଡି ସମ୍ମୁଖରେ ହାଜର ହେବେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବମ୍ଘେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥୁଗିତାଦେଶ ଲାଗୁ କରିଛନ୍ତି

ସିବିଆଇ କୋଲକାତା ପିସି କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଆଜି ସିବିଆଇ ଅଫିସରମାନେ କ୍ରମାନ୍ୱୟରେ ପଞ୍ଚମ ଦିନ ପାଇଁ ଜେରା କରୁଛନ୍ତି ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିଙ୍ଗଠାରେ ତାଙ୍କୁ ଜେରାଯାଉଛି ଆଜି ରାତିରେ ସେ କୋଲକାତା ଫେରିବାର ଆଶା କରାଯାଉଛି ଖବର ଅନୁସାରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅବମାନନା ପିଟିସନ୍ରେ ସେ ଜବାବ ଦେବା ପାଇଁ ପ୍ରସ୍ତୁତ ହେବାକୁ ସମୟ ମାଗିଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ବାର୍ଷିକ ସମ୍ମିଳନୀରେ ଆଧୁନିକ କୋଠାବାଡ଼ି ନିର୍ମାଣକାରୀମାନେ ଏକତ୍ରିତ ହୋଇ ପରସ୍କର ମଧ୍ୟରେ ଆଲୋଚନା କରିବେ

ରଷିଆ ୟୁଏସ୍ ଭେନେଜୁଏଲା ରୁଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାବ୍ରଭ୍ ଭେନେକୁଏଲାରେ ଆମେରିକାର କୌଣସି ହସ୍ତକ୍ଷେପ ବିରୁଦ୍ଧରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ଚେତାବନୀ ଦେଇଛନ୍ତି ଭେନେଜୁଏଲାରେ ଏବେ ନେତୃତ୍ୱ ସଂକଟ ଦେଖାଦେଇଛି ସେଠାରେ ଆମେରିକା ବଳପ୍ରୟୋଗ ସମେତ କୌଣସି ପ୍ରକାର ହସ୍ତକ୍ଷେପ ନ କରିବାକୁ ରୁଷ କହିଛି ରୁଷ ବୈଦେଶିକ ମନ୍ତ୍ରଣାଳୟରୁ ଗତକାଲି ଜାରି ଏକ ବିବୃଭିରେ କୁହାଯାଇଛି ଜାତିସଂଘ ନୀତି ଅନୁସାରେ ଭେନେଜୁଏଲା ବିଷୟ ଉପରେ କଥାବାର୍ତ୍ତା କରିବାକୁ ଶ୍ରୀ ଲାବ୍ରଭ୍ ପ୍ରସ୍ତତ ଅଛନ୍ତି ଭେନେଜୁଏଲାରେ ସାମରିକ କାର୍ଯ୍ୟାନୃଷ୍ଣାନ ମଧ୍ୟ ଏକ ବିକଳ୍ପ ବୋଲି ଚଳିତ ମାସ ପ୍ରାରମ୍ଭରେ ଆମେରିକା ରାଷ୍ଟପତି ଡୋନାଲୁ ଟ୍ମ୍ କହିବା ପରେ ରୁଷ ପକ୍ଷରୁ ଏହି ବିବୃଭି ପ୍ରକାଶ ପାଇଛି ଭେନେକୁଏଲା ମୁଖ୍ୟ ନିକୋଲାସ ମାଦୁରୋଙ୍କୁ ପଦତ୍ୟାଗ କରିବାକୁ ଆନ୍ତର୍ଜାତିକ ସ୍ତରରୁ ବର୍ତ୍ତମାନ ପ୍ରବଳ ଚାପ ପଡୁଛି ଶ୍ରୀ ମାଦୁରୋ ବିରୋଧୀ ଦଳ ନେତା ଜୁଆନ୍ ଗ୍ୱାଇଡୋଙ୍କଠାରୁ ମଧ୍ୟ ପ୍ରବଳ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି

ରାଜଧାନୀ ଆବ୍ରଜାରେ ରାଷ୍ଟପତି ମୁହାମାଦୁ ବୃହାରିଙ୍କ ଏକ ର୍ୟାଲି ସମୟରେ ଏହି ଦଳା ଚକଟା ଘଟିଛି

ରେଡିଓ ସ୍ବଚନା ଓ ମନୋରଞ୍ଜନର ଏକ ଉତ୍ତମ ମାଧ୍ୟମ ତଥା ଦୂରଦୂରାନ୍ତ ଅଞ୍ଚଳ ପାଇଁ ଯୋଗାଯୋଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଲୋକମାନଙ୍କୁ କ୍ଷମତାପନ୍ନ କରିବାରେ ଏହାର ଭୂମିକା ମଧ୍ୟ ଅତୁଳନୀୟ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତର ଲୋକମାନଙ୍କୁ ଏକାଠି କରିବାରେ ରେଡିଓର ଭୂମିକାକୁ ସ୍କରଣ କରିବା ପାଇଁ ଆଜିର ଦିନଟିକୁ ପାଳନ କରାଯାଇଥାଏ